ସୁପ୍ରିମକୋର୍ଟ ଦେବାଳିଆ ଆଇନ୍ରେ ସଂଶୋଧନକୁ କାଏମ ରଖିଛନ୍ତି

ଇଦ୍ ପାଳନ ପାଇଁ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ସରକାର ସବୁମତେ ସାହାଯ୍ୟ କରିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ରିଆକୁନ ପିଏମ୍ ଆଡ୍ରେସ ଜାମ୍ମୁ କାଶ୍ମୀର ଓ ଲଦାଖର ଜନସାଧାରଣ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସ୍ୱାଗତ କରିଛନ୍ତି

ଉଦ୍ଧମପୁରର ଜଣେ ବାସିନ୍ଦା ଏହି ନୂଆ ପଦକ୍ଷେପ ଅଞ୍ଚଳ ପାଇଁ ନୂଆ ସୁଯୋଗମାନ ଆଣିଦେବ ବୋଲି ଆଶାପ୍ରକାଶ କରିଛନ୍ତି ଲଦାଖର ଜନସାଧାରଣ ମଧ୍ୟ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସ୍ୱାଗତ ଜଣାଇଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ବାର୍ତ୍ତା ଶୁଣିବା ପାଇଁ ଲୋକମାନେ ରେଡ଼ିଓ ଖୋଲି ବସିଥିଲେ

ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ପାଇଁ ଏକ ନୂଆ ରାଜନୈତିକ ବ୍ୟବସ୍ଥା ଗ୍ରହଣ କରିଥିଲେ ଜାମ୍ଗୁ କାଠୁଆ ଓ ଶାମ୍ଭା ଜିଲ୍ଲାରୁ କଟକଣା ପ୍ରତ୍ୟାହାର କରିନିଆଯିବା ପରେ ସେଠାରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି ଓ ସମଗ୍ର ଜାନ୍ମୁ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି ଲଦାଖର ପରିସ୍ଥିତି ମଧ୍ୟ ସ୍ୱାଭାବିକ ଥିବା ଜଣାପଡିଛି ଓ ସ୍କୁଲ ଦୋକାନବଜାର ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲିଛି ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ମର୍ଯ୍ୟାଦା ପ୍ରଦାନକୁ ସେଠାକାର ଜନସାଧାରଣ ସ୍ୱାଗତ ଜଣାଇଛନ୍ତି ଶ୍ରୀନଗରରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ରହିଛି ଇତିମଧ୍ୟରେ ଜାନ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟନ ଡିଭିଜନସ୍ତରୀୟ ଜିଲ୍ଲାସ୍ତରୀୟ ଓ ଶ୍ରୀନଗରରେ ପ୍ରଶାସନିକ ସଚିବାଳୟ ସ୍ତରୀୟ କର୍ମଚାରୀମାନଙ୍କୁ ତୁରନ୍ତ ଆସି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରଶାସନଠାରୁ ଦୈନନ୍ଦିନ ଭିଭିରେ ତାଜା ଖବର ସଂଗ୍ରହ କରୁଛନ୍ତି ଲୋକମାନଙ୍କର ସୁବିଧା ପାଇଁ ବହୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସାଉଦୀଆରବରୁ ଦେଶକୁ ଫେରିବାକୁ ଥିବା ହାକ୍ଷିମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ମଧ୍ୟ ସେ ସମୀକ୍ଷାକରିଛନ୍ତି ଶ୍ରୀନଗର ବିମାନବନ୍ଦରଠାରେ ହାଜିମାନଙ୍କୁ ସ୍ୱାଗତ କରିବା ପାଇଁ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ଜିଲ୍ଲା କର୍ତ୍ତୃପକ୍ଷମାନେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ଲାଗି ଯଦି କିଛି ଚିକିିି ା ଆବଶ୍ୟକତା ରହିଛି ତାହା ଜାଶିବାକୁ ରାକ୍ୟପାଳ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କାଶ୍ମୀର ଡେପୁଟୀ କମିଶନର ବାହାରେ ରହି ପାଠପଢୁଥିବା ପିଲାମାନଙ୍କ ସହ ସେମାନଙ୍କର ପିତାମାତାମାନେ କଥାବାର୍ତ୍ତା କରିବା ଲାଗି ହେଲ୍ପ ଲାଇନ୍ ନମ୍ଘରର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ବିଲ୍ ପାର୍ଲାମେଣ୍ଟରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯାଇଥିଲା ଏହି ଆଇନ୍ ଅନୁସାରେ ସର୍ବନିମ୍ବ ବେତନ ଧାର୍ଯ୍ୟ କରାଯିବ ଓ ସମସ୍ତ କର୍ମଚାରୀମାନଙ୍କୁ ଠିକ୍ ସମୟରେ ବେତନ ପ୍ରଦାନ କରାଯିବ

ଏହି ବିଲ୍ ଅନୁସାରେ କେନ୍ଦ୍ର ସରକାର କୌଣସି ବ୍ୟକ୍ତି ସନ୍ତାସବାଦୀ କାର୍ଯ୍ୟରେ ଲିପ୍ତ ହେବା ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତି କରିବା କିମ୍ବା ସନ୍ତାସବାଦକୁ ପ୍ରୋସାହିତ କରିବା ସ୍ଥୁଳେ ତାଙ୍କୁ ସନ୍ତାସବାଦୀ ଘୋଷଣା କରିପାରିବେ ପୂର୍ବରୁ କେନ୍ଦ୍ର ସରକାର କେବଳ ସଂଗଠନଗୁଡ଼ିକୁ ସନ୍ତାସବାଦୀ ଘୋଷଣା କରିପାରୁଥିଲେ କିନ୍ତୁ ବ୍ୟକ୍ତିମାନଙ୍କୁ କରିପାରୁନଥିଲେ ଏନ୍ଆଇଏ ମହାନିର୍ଦ୍ଦେଶକ ତଦନ୍ତ ସମୟରେ ସମ୍ପଭି ଅଚଳ କିମ୍ବା ଜବତ କରିବାକୁ ଏହି ଆଇନ୍ ତାଙ୍କୁ କ୍ଷମତା ପ୍ରଦାନ କରିବ ଯେଉଁ ମାମଲାଗୁଡ଼ିକର ଏନ୍ଆଇଏ ତଦନ୍ତ କରୁଥିବ ସେହି ମାମଲାଗୁଡ଼ିକ ପାଇଁ ସେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି

ଏହି ବିଲ୍ରେ କିଛି ଆଇନ୍ର ଉଚ୍ଛେଦ ଓ ସଂଶୋଧନ କରିବାର ବ୍ୟବସ୍ଥା ରହିଛି ଏସ୍ସି ଆଇବିସି ସୁପ୍ରିମକୋର୍ଟ ଦେବାଳିଆ ଆଇନ୍ରେ ସଂଶୋଧନକୁ କାଏମ ରଖିଛନ୍ତି

ଖଶ୍ତପୀଠ କହିଛନ୍ତି କେବଳ ବୈଧ ଗୃହ କ୍ରେତାମାନେ ଦେବାଳିଆ ଆଇନ୍ ଅନୁସାରେ କୋଠାବାଡି ନିର୍ମାତାମାନଙ୍କ ବିରୁଦ୍ଧରେ ଆବେଦନ କରିପାରିବେ ସଂଶୋଧନମୂଳକ ପଦକ୍ଷେପ ସଂକ୍ରାନ୍ତରେ ଏକ ଆଫିଡେଭିଟ ଦାଖଲ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି

ଭୋଟ୍ଗଣତି କେନ୍ଦ୍ର ଚର୍ତ୍ତୁପାର୍ଶ୍ୱରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଫଳରେ ସେଗୁଡ଼ିକର ବଢ଼ିବା ଉପରେ ସର୍ବଦା ନଜ୍ଜର ରଖାଯିବ